ତାଙ୍କର ଏହି ଦୁଇଦିନିଆ ଗସ୍ତ କାଳରେ ସେ ପୂର୍ବ ଏସିଆ ଶୀର୍ଷ ସମ୍ମିଳନୀ ଆସିଆନ୍ ଭାରତ ଅନୌପଚାରିକ ବୈଠକ ଏବଂ ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ସହଭାଗିତା ଶୀର୍ଷ ବୈଠକରେ ଯୋଗ ଦେବେ

ସଂଖ୍ୟା ଗରିଷତା ପ୍ରମାଣ ପାଇଁ ଆଜି ପାର୍ଲାମେଣ୍ଟ ଅଧିବେଶନ ଡକା ଯାଇଛି

ତାଙ୍କର ଏହି ଦୁଇଦିନିଆ ଗସ୍ତ କାଳରେ ସେ ପୂର୍ବ ଏସିଆ ଶୀର୍ଷ ସମ୍ମିଳନୀ ଆସିଆନ୍ ଭାରତ ଅନଔପଚାରିକ ବୈଠକ ଏବଂ ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ସହଭାଗିତା ଶୀର୍ଷ ବୈଠକରେ ଯୋଗ ଦେବେ ଶୀ ମୋଦି ଆକି ସକାଳେ ଫିନ୍ଟେକ୍ ଉହବରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଏହି ଉସବରେ ଉଦ୍ବୋଧନ ଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ

ଆର୍ଥିକ କାରିଗରି ବିଦ୍ୟା କ୍ଷେତ୍ରରେ ଏହା ଏକ ସର୍ବବୃହତ କାର୍ଯ୍ୟକ୍ରମ ଏହାଛଡ଼ା ପ୍ରଧାନମନ୍ତ୍ରୀ ଭାରତ ପାଭ୍ଲିଅନ୍ ପରିଦର୍ଶନ କରିବେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମାକୁ ଚ୍ଚଡ଼ାନ୍ତ କରିବା ପାଇଁ କଥାବାର୍ତ୍ତାର ପ୍ରଗତି ବିଷୟରେ ସମୀକ୍ଷା କରିବା ସକାଶେ ଶ୍ରୀ ମୋଦି ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ସହଭାଗିତା ବୈଠକରେ ଯୋଗ ଦେବେ

ପ୍ରଧାନମନ୍ତ୍ରୀ ଆଜି ଅନେକ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବାର କାର୍ଯ୍ୟସ୍କଚୀ ରହିଛି ଶ୍ରୀ ମୋଦି ଆମେରିକା ଉପରାଷ୍ଟପତି ମାଇକ୍ ପେନୁ ଏବଂ ସିଙ୍ଗାପୁର ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ କଥାବର୍ତ୍ତା କରିବେ

ନ୍ତଆଦିଲ୍ଲୀରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନ ବିହାର ଗୁଜ୍ଜୁରାଟ ଓ ପଶ୍ଚିମବଙ୍ଗ ଆଦି ଚାରୋଟି ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପରେ ପଥକର ଅପରେଟର ସଂସ୍ଥାଗୁଡ଼ିକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ବଦଳି କରାଯାଇପାରିବ

ପୂର୍ବରୁ ଏଭଳି ପ୍ରକଳ୍ପ ଲାଗି ପୁଞ୍ଜିନିବେଶକଙ୍କୁ ଆକୁଷ୍ଟ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ନ୍ୟୁୟର୍କ ଓ ଟରକ୍କୋରେ ଚଳିତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ଭର ମାସରେ ଅନୁରୂପ ରୋଡ୍ ସୋ'ର ଆୟୋଜନ କରାଯାଇଥିଲା

ଏହା ଦୁର୍ଗମ ଓ ଦୂରାଦୂରନ୍ତ ଅଞ୍ଚଳର ଫଟୋ ଚିତ୍ର ତଥା ତଥ୍ୟ ପଠାଇ ପାରିବ

ସାମରିମାଳା କେରଳରେ ସାବରିମାଳା ଆୟପ୍ସା ମନ୍ଦିରରେ ସବୁ ବୟସର ମହିଳାମାନଙ୍କୁ ପ୍ରବେଶ ପାଇଁ ସୁପ୍ରିମ୍କୋର୍ଟ ଦେଇଥିବା ଅନୁମତି ରାୟ ବିରୁଦ୍ଧରେ ବ୍ୟାପକ ପ୍ରତିବାଦ ଦୃଷ୍ଟିରୁ ଏ ସମ୍ପର୍କୀତ ସବୁ ବିଷୟ ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି

କଷ୍ଟମ୍ସ ମିଟିଂ ବିଶ୍ୱ ବର୍ହିଶୁଳ୍କ ସଂଗଠନର ଚାରି ଦିନିଆ ଆଞ୍ଚଳିକ ବୈଠକ ଗତକାଲିଠାରୁ କୟପୁରରେ ଆରମ୍ଭ ହୋଇଛି

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ବର୍ହିଶୁଳ୍କ କ୍ଷେତ୍ରରେ ସଂସ୍କାର ଏବଂ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ସମେତ ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ

ଶ୍ରୀଲଙ୍କା ପାର୍ଲାମେଣ୍ଟ ଶ୍ରୀଲଙ୍କାରେ ପାର୍ଲାମେଷ୍ଟକୁ ଭଙ୍ଗ କରି ଶୀଘ୍ର ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତିଙ୍କ ଗେଜେଟ୍ ବିଞ୍ଜପ୍ତି ଉପରେ ସୁପ୍ରିମ୍କୋର୍ଟ ରହିତାଦେଶ କ୍ୱାରି କରିବା ପରେ ଆଜି ସେ ଦେଶର ପାର୍ଲାମେଣ୍ଟ ଅଧିବେଶନ ଆହ୍ବାନ କରାଯାଇଛି ରାଷ୍ଟ୍ରପତି ମୈତ୍ରୀପାଲ୍ ସିରିସେନାଙ୍କ ନିଷ୍ପଭି ବିରୁଦ୍ଧରେ ଆଗତ ପିଟିସନ୍ଗୁଡ଼ିକ ଉପରେ ଶୁଶାଣୀ କରି ସେ ଦେଶର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଗତକାଲି ସମ୍ପୃକ୍ତ ଗେଜେଟ୍ ବିଞ୍ଜପ୍ତିକୁ ରଦ୍ଦ କରିଥିଲେ

ବ୍ରେକ୍ସିଟ୍ ବ୍ରିଟେନ୍ ଓ ଇଉରୋପୀୟ ସଂଘ ମଧ୍ୟସ୍ଥିମାନେ ଚଡ଼ାନ୍ତ କରିଥିବା ବ୍ରେକ୍ନିଟ୍ ରାଜିନାମାକୁ ଆକ୍ଟି ଏକ କରୁରୀକାଳିନ ବୈଠକରେ ବିଟେନ୍ କ୍ୟାବିନେଟ୍ ଅନ୍ତଧ୍ୟାନ କରିବେ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାବିନେଟ୍ ଦ୍ୱାରା ଏହି ରାଜିନାମାର ଅନ୍ଧ୍ୟାନ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ତା ସମ୍ପର୍କରେ ନିଷ୍ପଭି ନିଆଯିବ ଇଉରୋପୀୟ ସୂତ୍ରରୁ ଜଣାଯାଇଛି ଯେ ଏକ ବୈଷୟିକ ରାଜିନାମା ଚୂଡ଼ାନ୍ତ ହୋଇସାରିଛି ମାତ୍ର ଏହି ରାଜିନାମା କାର୍ଯ୍ୟକାରୀ କରିବା ଲାଗି ଉଭୟ ବ୍ରିଟେନ୍ ଓ ଇଉରୋପୀୟ ପକ୍ଷର ରାଜନୈତିକ ଅନୁମୋଦନ ଆବଶ୍ୟକ

ଚଳିତ ବର୍ଷ ପାଇଁ ଶୀର୍ଷକ ହେଉଛି ଭାରତରେ ଗ୍ରାମ୍ୟ ଉଦ୍ୟୋମିତା ଆଫ୍ଗାନିସ୍ତାନ ଚଳିତ ବର୍ଷର ଭାଗିଦାରୀ ରାଷ୍ଟ୍ର ହୋଇଥିବା ବେଳେ ନେପାଳ ଫୋକୋସ ଦେଶର ମାନ୍ୟତା ପାଇଛି ଝାଡ଼ଖଣ୍ଡ ହେଉଛି ଭାଗିଦାରୀ ରାଜ୍ୟ ବିଭିନ୍ନ ରାଜ୍ୟ ସରକାରୀ ବିଭାଗ ଦେଶ ଓ ବିଦେଶର ପାଖାପାଖି ଆଠ ଶହ କମ୍ପାନୀ ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିବେ

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ଏକ ବିଞ୍ଜପ୍ତିରେ ଏହି ସ୍କଚନା ଦିଆଯାଇଛି

ଗଭ୍ ମଣିପୂର ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ମଣିପୁରର ଆଠଟି ସନ୍ତାସବାଦୀ ଗୋଷୀ ଉପରେ ନିଷିଦ୍ଧ ବ୍ୟବସ୍ଥାକୁ ସରକାର ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି ବେଆଇନ୍ ଘୋଷିତ ଏହି ସଂଗଠନଗୁଡ଼ିକ ହେଲା ପିପୁଲ୍ ଲିବ୍ରେସନ୍ ଆର୍ମି ପିଏଲ୍ଏ ରିଭୋଲ୍ୟୁସନାରୀ ପିପୁଲ୍ବ ଫ୍ରଷ୍ଟ ଆର୍ପିଏଫ୍ ୟୁନାଇଟେଡ୍ ନ୍ୟାସନାଲ୍ ଲିବ୍ରେସନ୍ ଫ୍ରଣ୍ଣ୍ ୟୁଏନ୍ଏଲ୍ଏଫ୍ ମଣିପୁର ପିପୁଲ୍ସ ଆର୍ମି ଏମ୍ପିଏ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କଙ୍ଗ୍ଲେଇ ପାକ୍ କଙ୍ଗଲେଇ ପାକ୍ କମ୍ୟୁନିଷ୍ଟ ପାର୍ଟି କଙ୍ଗଲେଇ ୟାଲୋ କାନ୍ବାଲୁଫ୍ କେୱାଇକେଏଲ୍ ଏବଂ ସୋସିଆଲିଷ୍ଟ ୟୁନିଟ୍ କଙ୍ଗଲେଇ ପାକ୍ ଏଏସ୍ୟୁକେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଏହି ସବୁ ସନ୍ତାସବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପ ଦେଶର ସାର୍ବଭୌମ୍ୟ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେହି ସଂଗଠନଗୁଡ଼ିକୁ ବେଆଇନ୍ ବୋଲି ବିବେଚନା କରାଯାଉଛି

ଲେବାନନ୍ର ମିଲିସିଆ ଗୋଷୀଗୁଡ଼ିକ ଉପରେ ଚାପ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ୱାସିଂଟନ୍ଠାରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଇଚ୍ରାଏଲ୍ର ଓ୍ପେଷ୍ଟ ବ୍ୟାଙ୍କ୍ରେ ସନ୍ତାସବାଦୀ ଆକ୍ରମଣ କରିବା ପାଇଁ କୱାଦ୍ ଅଳ୍ପ ଦିନ ତଳେ ଲୋକମାନଙ୍କୁ ନିଯୁକ୍ତ କରିଛି